କୋଭିଡ୍ ସଂକ୍ମଣ ହେବାଠାରୁ ଗୋଟିଏ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ସଂକ୍ରମଣ

ଗୋଟିଏ ଦିନ ମଧ୍ୟରେ ଏହା ଏପର୍ଯ୍ୟନ୍ତ ସର୍ବାଧିକ ନମୁନା ପରୀକ୍ଷଣ

ଆଇସିଏମ୍ଆର୍ ଅଧିକରୁ ଅଧିକ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିବା ଜାରି ରଖିଛି

ଆକ୍ଷାମାନ ନିକୋବର ଦ୍ୱୀପପୁଞ୍ଜରେ ଗୋଟିଏ ଦିନ ଭିତରେ ପୂର୍ବରୁ କେବେ ଏତେସଂଖ୍ୟକ ଲୋକ ସଂକ୍ରମିତ ହୋଇନଥିଲେ

ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଏନ୍ସିଡିସି ଓ ଦିଲ୍ଲୀ ସରକାର ମିଳିତ ଭାବେ ଏହି ସର୍ଭେକ୍ଷଣ ଆରମ୍ଭ କରିବେ ଗତକାଲିସୁଦ୍ଧା ସମସ୍ତ ସର୍ଭେକ୍ଷଣ ଟିମ୍ଗୁଡ଼ିକର ତାଲିମ କାର୍ଯ୍ୟ ସମ୍ପନ୍ନ ହୋଇଛି ଦିଲ୍ଲୀରେ କୋଭିଡ ନାଇଷ୍ଟିନ୍ ସଂକ୍ରମଣ ଦିନକୁଦିନ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଗତକାଲି ସ୍ୱରାଷ୍ଟ୍ର ସଚିବ କୋଭିଡ ନାଇଣ୍ଟିନ୍ ସଂକ୍ରାନ୍ତରେ ନିଆଯାଇଥିବା ବିଭିନ୍ନ ନିଷ୍ପଭିର ସମୀକ୍ଷା କରିଛନ୍ତି

ରାଜ୍ୟକୁ ବାହାରୁ ଫେରିଥିବା ଶ୍ରମିକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସ୍ହୁଷ୍ଟି କରିବା ଲକ୍ଷ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଇଛି

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ ଏହି ଅବସରରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲେ

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱୟଂସହାୟକ ଗୋଷ୍ଠୀର ନେତ୍ରୀ ଶ୍ରୀମତୀ ବିନିତା ପାଲଙ୍କ ସହ ବାର୍ତ୍ତାଳାପ କରିଛନ୍ତି ଶ୍ରୀମତୀ ପାଲ ଗୋଣ୍ଡା ଜିଲ୍ଲାର ଏକ ସ୍ୱୟଂସହାୟକ ଗୋଷୀର ନେତୃତ୍ୱ ନେଇଛନ୍ତି ପ୍ରଧାନମନ୍ତ୍ରୀ ଜଣେ ହିତାଧିକାରୀ ତିଲକରାମଙ୍କ ସହ ମଧ୍ୟ ବାର୍ତ୍ତାଳାପ କରିଛନ୍ତି ରାଜ୍ୟର ବହରାଇଚ ଜିଲ୍ଲାର ତିଲକରାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜଣେ ହିତାଧିକାରୀ

ସମୁଦ୍ର ସେତୁ ଅଭିଯାନରେ ଆଇଏନ୍ଏସ୍ ଜଳାସ୍ସ ଇରାନ୍ରେ ଅଟକି ରହିଥିବା ଭାରତୀୟମାନଙ୍କୁ ଆଣିବା ପାଇଁ ସେଠାକୁ ଯାତ୍ରା କରିଥିଲା

ଇରାନ୍କୁ ଯାତ୍ରା କରିବା ପୂର୍ବରୁ ଆଇଏନ୍ଏସ୍ ଜଳାସ୍ୱର ଜାହାଜ କର୍ମଚାରୀମାନେ ସମସ୍ତ ପ୍ରକାରର ପ୍ରସ୍ତୁତିକାର୍ଯ୍ୟ ସମ୍ପନ୍ନ କରିଥିଲେ

ସେହି ପଡ୍ଗୁଡ଼ିକ ଦେଶୀୟ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି ଭାରତୀୟ ନୌବାହିନୀ ସମୁଦ୍ରସେତୁ ଅଭିଯାନରେ ବିଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ସ୍ୱଦେଶ ଆଣୁଛି

ଏହି ଟ୍ରେନ୍ଗୁଡ଼ିକ ମଧ୍ୟରେ ସମସ୍ତ ମେଲ୍ ଓ ଏକ୍ୱପ୍ରେସ୍ ଟ୍ରେନ୍ ପାସେଞ୍ଜର ଟ୍ରେନ୍ ଓ ସହରତଳି ଟ୍ରେନ୍ ଅନ୍ତର୍ଭୁକ୍ତ

ନିୟମିତ ଟ୍ରେନ୍ ପାଇଁ ବୁକ୍ ହୋଇଥିବା ସମସ୍ତ ଟିକଟଗୁଡ଼ିକୁ ବାତିଲ କରାଯାଇଛି ଓ ସେହି ଟିକଟଗୁଡ଼ିକ ବାବଦରେ ଯାତ୍ରୀମାନେ ସେମାନଙ୍କର ଟ୍ରେନ୍ଭଡା ଫେରସ୍ତ ପାଇବେ

ଦ୍ୱିତୀୟବାର କ୍ଷମତାକୁ ଫେରିବା ପରେ ଏହା ତାଙ୍କର ତ୍ରୟୋଦଶ ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ ଏଥିପାଇଁ ଲୋକମାନେ ସେମାନଙ୍କ ମତାମତ କଶାଇବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି

ସିବିଏସ୍ଇ କହିଛି ଯେଉଁ ପରୀକ୍ଷା ଗୁଡ଼ିକୁ ବାତିଲ କରାଯାଇଛି ସେଗୁଡ଼ିକର ମୂଲ୍ୟାଙ୍କନ ଏକ ଉଚ୍ଚପଦସ୍ଥ କମିଟିଙ୍କ ସମୀକ୍ଷାକୁ ଭିତ୍ତିକରି କରାଯିବ

ଆମ ସମ୍ଘାଦଦାତା ଜଣାଇଛନ୍ତି ସିବିଏସ୍ଇ କେବଳ ଦ୍ୱାଦଶ ଶ୍ରେଣୀ ପାଇଁ ପରେ ଏକ ଇଚ୍ଛାଧୀନ ପରୀକ୍ଷା କରିବ ଜୁଲାଇ ପହିଲାରୁ ଯେଉଁ ପରୀକ୍ଷାଗୁଡ଼ିକ ହେବାକୁ ଥିଲା କେବଳ ସେହି ବିଷୟ ଗୁଡ଼ିକ ଉପରେ ଏହା କରାଯିବ ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କର ଫଳାଫଳର ଉନ୍ନତି ଆଶିବାକୁ ଇଚ୍ଛାକରି ସେମାନେ ଏହି ଇଚ୍ଛାଧୀନ ପରୀକ୍ଷା ଦେଇପାରିବେ

ଭ୍ୟାଟ୍ ଅନୁସାରେ ରାଜ୍ୟ ଗୁଡ଼ିକରେ ପେଟ୍ରୋଲ ଓ ଡିକେଲର ମୂଲ୍ୟ ଅଲଗା ଅଲଗା ରହୁଛି

ଆସାମ ଫୁଡ ଆସାମରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଭୟାବହ ହେବାରେ ଲାଗିଛି

ଦିବ୍ରଗଡଠାରେ ଥିବା ଆକାଶବାଣୀ କେନ୍ଦ୍ରରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଛି

ତେବେ ଉଦ୍ୟାନର ନିର୍ଦ୍ଦେଶକ କହିଛନ୍ତି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ଖାଦ୍ୟପଦାର୍ଥ ବିତରଣ କରାଯାଉଛି